ଇନ୍ଦୋର ସହର ଦେଶର ସବୁଠୁ ସ୍ୱଚ୍ଚ ସହର ଭାବେ ମନୋନୀତ ହୋଇଛି ଇନ୍ଦୋର ସହର କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଲାଭ କରିଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ଅନ୍ଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଉସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଗଙ୍ଗାନଦୀ ତଟବର୍ତ୍ତୀ ସହରଗୁଡ଼ିକ ମଧ୍ୟରେ ବାରଶାସୀ ସବୁଠୁ ସ୍ୱଚ୍ଛ ସହର ଭାବେ ମନୋନୀତ ହୋଇଛି

ଜଳନ୍ଧର କ୍ୟାଣ୍ଟନମେଣ୍ଟ ବୋର୍ଡ ଦେଶର ସବୁଠୁ ସ୍ପଚ୍ଛ କ୍ୟାଷ୍ଟନମେଷ୍ଟ ବୋର୍ଡ ର ଗୌରବ ଅର୍ଜନ କରିଛି

ସେ କହିଛନ୍ତି ନୂଆ ନୂଆ ଚିନ୍ତାଧାରା ବୈଷୟିକ ଜ୍ଞାନର ବ୍ୟବହାର ଓ ବିଭିନ୍ନ ପକ୍ଷଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ସହରଗୁଡ଼ିକ ସ୍ୱଚ୍ଛତା ଆଣିବା ଓ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ୟାଗୁଡ଼ିକର ସମାଧାନ କରିପାରିଛନ୍ତି

ଅଧିକରୁ ଅଧିକ ସଂଖ୍ୟକ ଲୋକମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ସଂପୃକ୍ତ କରାଇବା ଲକ୍ଷ୍ୟରେ ସରକାର ସ୍ୱଚ୍ଚ ସର୍ବେକ୍ଷଣ ମିଶନକୁ ଆରମ୍ଭ କରିଥିଲେ

ଭାରତ ଏହାର ନମୁନା ପରୀକ୍ଷା କ୍ଷମତା ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯାଇ ଏହି ସଫଳତା ହାସଲ କରାଯାଇପାରିଛି ନମୁନା ପରୀକ୍ଷା ତଦାରଖ ଓ ସଂକ୍ରମିତମାନଙ୍କ ସଂସ୍କର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯିବାରୁ ଦେଶରେ ବହୁତ କମ୍ ସଂଖ୍ୟକ କୋଭିଡ୍ ସ କ୍ମିତମାନଙ୍କ ପାଇଁ ଭେଷ୍ଟିଲେଟରର ଆବଶ୍ୟକ ପଡ଼ୁଛି

ସରକାର କହିଛନ୍ତି ଦୃଢ଼ ସଂକଳ୍ପବଦ୍ଧ ହୋଇ ପଦକ୍ଷେପ ନିଆଯିବା ଯୋଗୁଁ ଦେଶରେ ନମୁନା ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି

କ୍ୟାବିନେଟ୍ ମିଟିଂ ସାଧାରଣ ଯୋଗ୍ୟତା ପରୀକ୍ଷା କରାଇବା ପାଇଁ ଏକ ଜାତୀୟ ନିଯୁକ୍ତି ସଂସ୍ଥାର ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ଏକ ଐତିହାସିକ ନିଷ୍ପଭି ବର୍ଷ୍ଣନା କରି ଦେଶର ଶିକ୍ଷିତ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନରେ ଏହା ବହୁ ମାତ୍ରାରେ ସାହାଯ୍ୟ କରିବ ବୋଲି କହିଚ୍ଛନ୍ତି ସେ କହିଛନ୍ତି ଦେଶର ଶିକ୍ଷିତ ଯୁବକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଛି

ଏହାଦ୍ୱାରା ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷିତ ଯୁବକମାନେ ସେମାନଙ୍କର ନିକଟସ୍ଥ କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ଦେଇପାରିବେ

ବାରମ୍ଘାର ପରୀକ୍ଷା ଦେବା ଉପରେ କୌଶସି କଟକଣା ଲାଗୁ କରାଯିବ ନାହିଁ ଅନୁସୂଚୀତ ଜାତି ଉପଜାତି ପଛୁଆବର୍ଗ ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ସର୍ବୋଚ୍ଚ ବୟସସୀମାରେ କୋହଳତା ଦିଆଯିବ ପ୍ରାର୍ଥୀମାନେ ଏକ ସାଧାରଣ ପୋର୍ଟାଲ୍ରେ ନିଜକୁ ପଞ୍ଜିକରଣ କରିପାରିବେ ଓ ପରୀକ୍ଷା କେନ୍ଦ୍ର ମନୋନୀତ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯିବ

ସାଧାରଣ ଯୋଗ୍ୟତା ପରୀକ୍ଷାର ନମ୍ଘର କେନ୍ଦ୍ର ସରକାର ରାଜ୍ୟ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ କ୍ଷେତ୍ରଗୁଡ଼ିକୁ ଯୋଗାଇ ଦିଆଯିବ ଯାହାଫଳରେ ସେହିସବୁ ସଂଗଠନଗୁଡ଼ିକର ନିଯୁକ୍ତି ବାବଦ ଖର୍ଚ୍ଚ କମ୍ କରାଯାଇ ପାରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ତିନୋଟି ବିମାନ ବନ୍ଦରକୁ ଭଡ଼ାରେ ଦେବା ପ୍ରସ୍ତାବ ଅନୁମୋଦନ ଲାଭ କରିଛି ସେହି ବିମାନ ବନ୍ଦର ଗୁଡ଼ିକ ସରକାରୀ ବେସରକାରୀ ଭାଗିଦାରୀରେ ପରିଚାଳିତ ହେବ ସେଗୁଡ଼ିକ ମଧ୍ୟରେ କୟପୁର ଗୌହାଟୀ ଓ ତିରୁବନନ୍ତପୁରମ୍ ବିମାନ ବନ୍ଦର ରହିଛି

ଇଣ୍ଡିଆ ଅର୍ଗାନିକ୍ ଫାର୍ମିଂ ଦେଶ ଓ ବିଦେଶରେ ଜୈବିକ ଉପାୟରେ ଉତ୍ପାଦିତ ପନିପରିବା ପ୍ରତି ଚାହିଦା ବଢୁଥିବା ଦୃଷ୍ଟିରୁ ଭାରତରେ ଜୈବିକ ଚାଷ ବୃଦ୍ଧି ପାଇବାରେ ଲାଗିଛି ଜେବିକ ଚାଷୀମାନଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ଏକନୟର ସ୍ଥାନରେ ଥିବାବେଳେ ଜୈବିକ ଚାଷ ଅଞ୍ଚଳ ଭିଭିରେ ଏହା ନବମ ସ୍ଥାନରେ ରହିଛି ସିକ୍କିମ୍ ସଂପୂର୍ଣ୍ଣ କ୍ଜେବିକ ଚାଷ କରୁଥିବା ରାଜ୍ୟ ଭାବେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତ୍ରିପୁରା ଉତ୍ତରାଖଣ୍ଡ ଓ ଅନ୍ୟ କିଛି ରାଜ୍ୟ ଏହି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି ସାଧାରଣତଃ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପୂରାତନ ସମୟରୁ ଜୈବିକ ଚାଷ କରିଆସୁଛନ୍ତି ଉଉର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଚାଷ ପାଇଁ ସାରର ବ୍ୟବହାର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବହୁତ କମ୍ ଥାଏ ଏହାଛଡ଼ା ଆଦିବାସୀ ବହୁଳ ଇଲାକା ଓ ଦ୍ୱୀପାଞ୍ଚଳରେ ଜୈବିକ ଚାଷକୁ ପ୍ରାଧାନ୍ୟ ଦିଆଯାଇଥାଏ

ଏହାଛଡ଼ା କ୍ଜେବିକ ଚାଷକୁ ଆପଣେଇବା ଲାଗି କୃଷକମାନଙ୍କୁ ଉତ୍ସାହିତ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା